ଦୀର୍ଘଦିନର ପ୍ରତୀକ୍ଷା ପରେ ଭକ୍ତଙ୍କ ପାଇଁ ଖୋଲିଲା ପୁରୀ ଶ୍ରୀମନ୍ଦିର

ପାଳନ କରାଯାଇଛି

କେନ୍ଦ୍ର ଶିକ୍ଷାମନ୍ତୀ ରମେଶ ପୋଖରିଆଲ୍ ନିଶଙ୍କ ଏହି ସୂଚନା ଦେଇଛନ୍ତି ସେ କହିଛନ୍ତି ଏ ସମ୍ମର୍କରେ ଆଲୋଚନା ପରେ ପରବର୍ତ୍ତୀ ସମୟରେ ଏହି ପରୀକ୍ଷା ନେଇ ତାରିଖ ଘୋଷଣା କରାଯିବ

ଦେଶ ଏଥ୍ପାଇଁ ତାଙ୍ ସବୁବେଳେ ମନେରଖିବ

ସେଥ୍ପାଇଁ ସେ କେବେ କୃଷକମାନଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ ହେବାକୁ ଦେବେ ନାହିଁ

ଅନୁଗୁଳ ସୁନ୍ଦରଗଡ଼ ଝାରସୁଗୁଡ୍